ସେ କହିଛନ୍ତି ଦେଶର ଭବିଷ୍ୟତର ନେତୃତ୍ୱ ନେବା ଯୁବ ସମାଜର ଦାୟିତ୍ୱ ଓ ଏହି ଦାୟିତ୍ୱ ନିର୍ବାହନ କରିବା ପାଇଁ ସେମାନଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ହେବ ଆଜିର ରାଜନୀତି ପାଇଁ ମଧ୍ୟ ଯୁବ ସମାଜର ଯଥେଷ୍ଟ ଆବଶ୍ୟକତା ରହିଛି ଦ୍ୱିତୀୟ ନ୍ୟାସନାଲ ୟୁଥ୍ ପାର୍ଲାମେଣ୍ଟ ଫେଷ୍ଟିଭାଲର ଉଦ୍ଯାପନୀ ସମାରୋହରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଜଣେ ଯୁବକ ଯଦି ରାଜନୀତିରେ ପ୍ରବେଶ କରୁଥିଲେ ତେବେ ସେହି ଯୁବକ ନଷ୍ଟ ପଥରେ ଅଗ୍ରସର ହେଉଥିଲେ ବୋଲି ପୂର୍ବରୁ ଦେଶରେ ଏକ ବିଶ୍ୱାସ ରହିଥିଲା ସେ କହିଛନ୍ତି ସବୁ ବିଷୟର ପରିବର୍ଭନ ହୋଇପାରିବ କିନ୍ତୁ ରାଜନୀତିର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଦେଶର ଜନସାଧାରଣଙ୍କର ଏକ ବିଶ୍ୱାସ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି କିନ୍ତୁ ସାଧୁ ଲୋକମାନେ ରାଜନୀତିରେ ପ୍ରବେଶ କରୁଛନ୍ତି ଆଜିର ରାଜନୀତିରେ ପ୍ରବେଶ କରିବା ପାଇଁ ସାଧୁତା ଓ ଉତ୍ତମ କାର୍ଯ୍ୟ ସମ୍ପାଦନା ଏକ ବାଧ୍ୟତାମୂଳକ ସର୍ତ୍ତ ହୋଇସାରିଛି ସେ କହିଛନ୍ତି ଦେଶର ରାଜନୀତି ପାଇଁ ଯୁବକମାନଙ୍କର ଆବଶ୍ୟକତା ରହିଛି ଓ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜନୀତି ହେଉଛି ଏକ ଗଠନ ମୂଳକ ମାଧ୍ୟମ ଯୁବ ସମାଜକୁ ରାଜନୀତିରେ ପ୍ରବେଶ କରିବା ପାଇଁ ଆହ୍ବାନ ଦେଇ ଶ୍ରୀ ମୋଦୀ କହିଚ୍ଚନ୍ତି ବଂଶଗତ ରାଜନୀତି ଦେଶର ଗଣତାନ୍ତ୍ରିକ ଢାଞ୍ଚାକୁ ନଷ୍ଟ କରିଦେବ ସେ କହିଛନ୍ତି ବଂଶଗତ ରାଜନୀତି ହେଉଛି ଗଣତାନ୍ତ୍ରିକ ପଦ୍ଧତିର ସବୁଠୁ ବଡ଼ ପ୍ରତିବନ୍ଧକ ଓ ଏହାର ମ୍ବଳୋତ୍ପାଟନ ହେବା ଆବଶ୍ୟକ ପ୍ରଧାନମନ୍ତ୍ରୀ କହିଛନ୍ତି ବଂଶଗତ ରାଜନୀତି ଏକ ଗଣତନ୍ତ୍ରରେ ଅପରାଗତା ଓ ଏକଚ୍ଚତ୍ରବାଦକୁ ପ୍ରୋସ୍ଥାହିତ କରିଥାଏ ସେହି ଭଳି ଲୋକମାନେ ବଂଶଗତ ରାଜନୀତିକୁ ବଞ୍ଚାଇ ରଖିବା ଦିଗରେ କାର୍ଯ୍ୟ କରିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦେଶର ଯୁବ ସମାଜର ବିକାଶ ପାଇଁ ଏକ ବାତାବରଣ ସୃଷ୍ଟି କରାଯାଉଛି ଏହା ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ଓ ସେମାନଙ୍କର ପ୍ରତିଭାର ସଦୁପଯୋଗ ହୋଇପାରିବ ଶିକ୍ଷା ବ୍ୟବସ୍ଥା ହେଉ ସାମାଜିକ ବ୍ୟବସ୍ଥା ହେଉ କିମ୍ବା ନ୍ୟାୟିକ ବ୍ୟବସ୍ଥା ହେଉ ଏହା ସବୁର କେନ୍ଦ୍ରରେ ରହିବ ନୂଆ ଜାତୀୟ ଶିକ୍ଷାନୀତିରେ ଉତ୍ତମ ବ୍ୟକ୍ତିତ୍ୱ ଗଠନ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ଦେଶରେ ଉତ୍ତମ ବ୍ୟକ୍ତି ରହିଲେ ଆମେ ଏକ ଉତ୍ତମ ଦେଶ ଗଠନ କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ନୂଆ ଶିକ୍ଷାନୀତିରେ ଯୁବ ସମାଜର ବୁଝାମଣା ନିଷ୍ପଭି ଓ ବିଶ୍ୱାସକୁ ଅଗ୍ରାଧିକାର ଦିଆଯାଇଛି ସେ କହିଛନ୍ତି ନୂଆ ଶିକ୍ଷାନୀତି ଦେଶ ଗଠନ ଦିଗରେ ଏକ ଅଗ୍ରୀମ ପଦକ୍ଷେପ ଓ ସରକାର ଏଭଳି ଏକ ବାତାବରଣ ସୃଷ୍ଟି କରୁଛନ୍ତି ଯାହା ଯୁବ ସମାଜ ପାଇଁ ସ୍ରଯୋଗମାନ ଆଶିଦେବ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମିଜ୍ଞୀ ସର୍ବଦା ଶାରିରୀକ ଓ ମାନସିକ ଶକ୍ତି ଉପରେ ଗୁରୁତ୍ୱ ଦେଇ ଆସ୍ତଥିଲେ ଓ ଲୌହର ମାଂସପେଶୀ ଏବଂ ଇସ୍କାତର ସ୍ନାୟ ବିଷୟରେ କହୁଥିଲେ ସେ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଦ୍ୱାରା ଅନୁପ୍ରାଣୀତ ହୋଇ ସରକାର ଭାରତର ଯୁବ ସମାଜର ମାନସିକ ଓ ଶାରିରୀକ ଫିଟ୍ନେସ୍ ପ୍ରତି ଅଧିକ ଧ୍ୟାନ କେନ୍ଦୀଭୂତ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ଭିକତା ଖୋଲା ମନୋଭାବ ଖୋଲା ହୃଦୟ ସାହସ ଓ ଉଚ୍ଚାଭିଳାଶୀ ଯୁବ ସମାଜ ଭବିଷ୍ୟତ ଭାରତ ଗଠନ ପାଇଁ ଭିଭିଭୂମି ଯୋଗାଇବ ବୋଲି ସ୍ୱାମୀ ବିବେକାନନ୍ଦ ସେତେବେଳେ କହିଥିଲେ ତାଙ୍କର ଯୁବ ସମାଜ ଓ ଯୁବାମାନଙ୍କର ପ୍ରତିଭା ଉପରେ ଅଗାଧ ବିଶ୍ୱାସ ଥିଲା ଶୀ ମୋଦି କହିଚ୍ଚନ୍ତି ସମୟ ଅତିବାହିତ ହୋଇଛି ଦେଶ ସ୍ୱାଧୀନ ହୋଇଛି କିନ୍ତୁ ଆଜି ବି ସ୍ୱାମୀଜୀଙ୍କର ପ୍ରଭାବ ଆମେ ଉପଲହି କରିପାରୁଛେ ଆଧ୍ୟାତ୍ମିକତା ରାଷ୍ଟ୍ରବାଦ ଓ ଦେଶଗଠନ ଉପରେ ସ୍ୱାମୀଜ୍ଞୀ ଯାହା କହିଛନ୍ତି ଓ ଲୋକମାନଙ୍କ ସେବା ଏବଂ ବିଶ୍ୱର ସେବା ସଂକ୍ରାନ୍ତରେ ତାଙ୍କର ଚିନ୍ତାଧାରା ଆକ୍କି ବି ଲୋକମାନଙ୍କୁ ଅନୁପ୍ରାଣିତ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମୀ ବିବେକାନନ୍ଦ ଆମକୁ ଆଉ ଏକ ଅମ୍ବଲ୍ୟ ସମ୍ପଦ ଦେଇଯାଇଛନ୍ତି

ସେ କହିଛନ୍ତି ଦେଶର ଜନସାଧାରଣ ସ୍ୱାମୀଜୀଙ୍କ ବାଣୀରେ ପ୍ରଭାବିତ ହୋଇ ଅନେକ ଅନୁଷ୍ଠାନ ଗଢ଼ିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେହିସବୁ ଅନୁଷ୍ଠାନ ଗୁଡ଼ିକରୁ ବାହାରୁଥିବା ବ୍ୟକ୍ତିମାନେ ସ୍ୱାମୀଜୀଙ୍କର ପଥ ଅନ୍ତସରଣ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଓ ତାଙ୍କର କାର୍ଯ୍ୟ ଦେଶର ଲକ୍ଷଲକ୍ଷ ଯୁବାଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଇବାରେ ମୁଖ୍ୟ ଭୂମିକା ନେଇଥିଲା ଭୁଜ୍ ଭୂମିକମ୍ପ ପରେ ହୋଇଥିବା ପୁନନିର୍ମାଣ କାର୍ଯ୍ୟର ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେଉଁ ଦେଶ ଦୁର୍ବିପାକ ସମୟରେ ନିଜ ପାଇଁ ସୁରକ୍ଷାର ବାଟ ଖୋକି ପାଇଥାଏ ସେହି ଦେଶ ନିଜର ଭାଗ୍ୟ ଲେଖିପାରିଥାଏ

ଶ୍ରୀ ମୋଦୀ କହିଛନ୍ତି ଆକ୍କିର ଯୁବକମାନଙ୍କର ପ୍ରତ୍ୟେକଟି ଉଦ୍ୟମ ନୃଆ ନ୍ନଆ ଚିନ୍ତାଧାରା ଓ ସାଧୁକାର୍ଯ୍ୟ ଏକ ଶକ୍ତିଶାଳୀ ଭବିଷ୍ୟତ ପାଇଁ ଭିଭିଭ୍ରମି ପ୍ରସ୍ତୁତ କରୁଛି ଲୋକସଭା ବାଚସ୍କତି ଓମ୍ ବିର୍ଲା ଏହି ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି ସମଗ୍ର ଦେଶରେ ତୁମର ସମ୍ଭିଧାନକୁ ଜାଣ ଅଭିଯାନ ଆରମ୍ଭ କରିବାକୁ ନିଷ୍କଭି ନିଆଯାଇଛି ଏହା କେନ୍ଦ୍ର ସରକାର ରାଜ୍ୟ ବିଧାନସଭା ଓ ରାଜ୍ୟ ସରକାରମାନଙ୍କ ସହଯୋଗରେ କରାଯିବ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ଯୁବକମାନଙ୍କୁ କ୍ଷମତାପନ୍ନ କରିବା ଅର୍ଥ ଦେଶକୁ କ୍ଷମତାପନ୍ନ କରିବା

ସେମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ମୁଦିତା ମିଶ୍ର ମହାରାଷ୍ଟ୍ରର ଆୟତୀ ମିଶ୍ର ଓ ସିକ୍କିମ୍ର ଅଭିନମ ମଙ୍ଗତ୍ ଥିଲେ

ପ୍ରତିଷେଧକ ଗୁଡ଼ିକୁ ପଠାଯିବା ପୂର୍ବରୁ କିଛି ଧାର୍ମିକ ଅନୁଷ୍ଠାନର ଆୟୋଜନ କରାଯାଇଥିଲା

ସେଗୁଡ଼ିକ ମଧ୍ୟରେ ଔରଙ୍ଗାବାଦ୍ ଦିଲ୍ଲୀ ଚେନ୍ନାଇ ବାଙ୍ଗଲୋର କର୍ଣ୍ଣାଲ୍ କୋଲକାତା ବିଜୟଓ୍ୱାଡା ହାଇଦ୍ରାବାଦ୍ ଗୌହାଟୀ ଲକ୍ଷ୍ମୌ ଚଣ୍ଡିଗଡ଼ ଓ ଭୁବନେଶ୍ୱର ରହିଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଆଜି ଆଉ ଏକ ମିଶନ୍ ଆରମ୍ଭ କରିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଭାରତର କୋବିଡ୍ ଆରୋଗ୍ୟହାର ସମଗ୍ ବିଶ୍ୱରେ ସର୍ବାଧିକ ରହିଛି

ସ୍ୱାମୀ ବିବେକାନନ୍ଦ ଭାରତର ଜଣେ ମହାନ୍ ଦାର୍ଶନୀକ ଥିଲେ ଓ ବେଦାନ୍ତ ଏବଂ ଯୋଗ ଭଳି ଭାରତୀୟ ଦର୍ଶନକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଥିଲେ

ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କର ପ୍ରିୟ ଶିଷ୍ୟ ଥିଲେ ସେ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ୍ ପ୍ରତିଷ୍ଠା କରିଥିଲେ ସ୍ୱାମୀ ବିବେକାନନ୍ଦଙ୍କର ଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ସ୍ୱାମୀ ବିବେକାନନ୍ଦ ସମଗ୍ରମାନବଜାତି ଓ ବିଶେଷକରି ଯୁବ ସମାଜ ପ୍ରତି ପ୍ରେରଣାର ଉତ୍ସ ଥିଲେ ଓ ଭାରତର ଆଧ୍ୟାତ୍ମିକ ଐତିହ୍ୟକୁ ପୁନଃ ଜାଗ୍ରତ କରାଇ ବିଶ୍ୱ ଦରବାରରେ ଉପସ୍ଥାପନ କରିଥିଲେ ରାଷ୍ଟ୍ରପତି କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କର ବାଶୀଗୁଡ଼ିକ ଆମକୁ ସର୍ବଦା ଅନୁପ୍ରାଣିତ କରିଚାଲିଥିବ